ଏହି ସେବା ସମଗ୍ର ଦେଶରେ ଲାଗୁ ହୋଇଛି

ଏହାପରେ ସେମାନଙ୍କ ପାଖକୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପନ୍ଧରେ ସୂଚନା ସଂଗ୍ରହ ପାଇଁ କଲ୍ ଆସିବ ସେମାନଙ୍କୁ ପଚରାଯିବାକୁ ଥିବା ପ୍ରଶ୍ନଗୁଡ଼ିକ ଆରୋଗ୍ୟ ସେତୁ ଆପ୍ରେ ରହିବ ସେମାନଙ୍କଦ୍ୱାରା ଦିଆଯାଇଥିବା ଉତ୍ତରକ୍ତ ଭିଭିକରି ସେମାନଙ୍କର ମୋବାଇଲ୍କ୍ ଏସ୍ଏମ୍ଏସ୍ ଜରିଆରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜଣାଇ ଦିଆଯିବ

ଲୋକମାନେ ଦେଇଥିବା ତଥ୍ୟ ଆରୋଗ୍ୟ ସେତୁ ଡାଟାବେସ୍ରେ ସଞ୍ଚିତ ହୋଇରହିବ ଓ ସେମାନଙ୍କର ସୁରକ୍ଷାପାଇଁ ସେମାନଙ୍କୁ ଆବଶ୍ୟକ ସୂଚନା ଦିଆଯିବ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଇଲ୍କ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରଣାଳୟଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ଆପ୍ ଲୋକମାନଙ୍କୁ କରୋନା ଭତାଣୁ ସଂକ୍ରମଣର ସମ୍ଭାବନା ସେମାନଙ୍କ ପ୍ରତି କେତେମାତ୍ରାରେ ରହିଛି ତାହା ଜଣାଇବ ସଂକ୍ରମିତ ଲୋକମାନଙ୍କ ସହ ସଂସ୍ୱର୍ଶରେ ଆସିବା କଥାବାର୍ତ୍ତା କରିବା ଓ ସେମାନଙ୍କ ସହ ମିଶିବା ଆଦିକୁ ଭିଭିକରି ବ୍ଲଟୁଥ୍ ଟେକ୍ନୋଲୋଜି ଆଲ୍ଗୋରିଦିମ୍ ଓ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ ସହାୟତାରେ ଏହି ଆପ୍ ସେମାନଙ୍କୁ ସେମାନଙ୍କର ସଂକ୍ରମଣ ସ୍ଥିତି ବିଷୟରେ ଜଣାଇବ ଜଣେ ସୁସ୍ଥ ବ୍ୟକ୍ତି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପାଖ ଦେଇ ଗଲେ ଏହି ଆପ୍ ସୁସ୍ଥ ବ୍ୟକ୍ତିଙ୍କୁ ସଙ୍ଗେ ସୂଚନା ଦେବ

ଦେଶର ଗରିବ ବରିଷ୍ଠ ନାଗରିକ କୃଷକ ଏବଂ ମହିଳାଙ୍କୁ ଏହି ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ଏବଂ ଅର୍ଥ ସହାୟତା ଯୋଗାଇ ଦିଆଯାଉଛି ଘୋଷଣା ହେବା ପରେ ପରେ ଏହି ଯୋଜନାକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି ଯୋଜନାର ସଠିକ୍ ରୂପାୟନ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ନିୟମିତ ଭାବେ ତଦାରଖ କରୁଛନ୍ତି ସଂପୃକ୍ତ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ସୁଫଳ ଯେପରି ପହଞ୍ଚ ପାରିବ ସେଥିପାଇଁ ଅର୍ଥମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ମନ୍ତ୍ରଶାଳୟ କ୍ୟାବିନେଟ୍ ସଚିବାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ହିତାଧିକାରୀଙ୍କ ପାଖରେ ସିଧାସଳଖ ଅର୍ଥରାଶି ପହଞ୍ଚାଇବା ପାଇଁ ଫିନ୍ଟେକ୍ ଓ ଡିକିଟାଲ୍ ଟେକ୍ନୋଲୋଜିକୁ ଉପଯୋଗ କରାଯାଉଛି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଅର୍ଥ ପଠାଯାଇ ପାର୍ ଛି

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ କୋଭିଡ୍ ନାଇଷ୍ଟିନ୍କୁ ପ୍ରତିହତ ଓ ପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୁଦ୍ଧ ପୂର୍ଣ୍ଣିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଦ୍ଧ ପୂର୍ଣ୍ଣିମା ସମାରୋହରେ ଅଂଶଗ୍ରହଣ କରିବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ଅନ୍ତର୍ଜାତୀୟ ବୁଦ୍ଧିଷ୍ କନ୍ଫେଡେରେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ବିଶ୍ୱର ବିଭିନ୍ନ ବୁଦ୍ଧିଷ୍ଟ୍ ସଂଘର ମୁଖ୍ୟ ଅଶଗ୍ରହଣ କରିବେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ପରିପ୍ରେକ୍ଷୀରେ ବୁଦ୍ଧ ପୂର୍ଣ୍ଣିମା ଆଜି ଭର୍ଚୁଆଲ ବିକାଶ ଦିବସ ଭାବେ ପାଳନ କରାଯାଉଛି କୋଭିଡ୍ ନାଇଣ୍ଟିନ୍ର ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପରିପ୍ରେକ୍ଷୀରେ ଆଜି ଏହି ଦିବସ ପାଳନ କରାଯାଉଛି

ଉପଭୋକ୍ତା ମନ୍ତ୍ରଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲ୍ ମେ ଓ ଜୁନ୍ ମାସ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ତାଙ୍କର ପ୍ରାପ୍ୟର ଦୁଇଗୁଣା ପ୍ରଦାନ କରାଯାଉଛି

ହେଲ୍ଥ ମିନିଷ୍ଟର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ଗୁଜରାଟ ଏବଂ ମହାରାଷ୍ଟ୍ରରେ କୋଭିଡ୍ ନାଇଷ୍ଟିନ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଡକ୍କର ହର୍ଷବର୍ଦ୍ଧନ ଏହି ଦୁଇ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି ଏହି ଦୁଇ ରାଜ୍ୟର କେତେକ ଜିଲ୍ଲାରେ କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଡକ୍ଟର ହର୍ଷବର୍ଦ୍ଧନ ଉଦବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି ସେହିସବୁ ଅଞ୍ଚଳରେ ନମୁନା ପରୀକ୍ଷା କଣ୍ଟାକୁ ଟ୍ରେସିଂ ଏବଂ ସର୍ଭେଲାନ୍ସକୁ ଆଗୁଆ ତ୍ୱରାନ୍ୱିତ କରିପାରିଲେ ମୃତ୍ୟୁସଂଖ୍ୟାକୁ ରୋକାଯାଇ ପାରିବ ଏହିସବୁ ଅଞ୍ଚଳରେ କରୋନା ମୁକାବିଲାର ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ ଏବଂ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେଙ୍କ ସହ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ରାଜ୍ୟ ଓ କେନ୍ଦ୍ରସ୍ତରୀୟ ବରିଷ ଅଧିକାରୀମାନେ ଉପସ୍ଥିତ ଥିଲେ ଇଭାକୁଏସନ୍ କରୋନା ଭୂତାଣୁ ଲକଡାଉନ ପାଇଁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଶିବା ପାଇଁ ସରକାର ବନ୍ଦେ ଭାରତ ମିଶନର ଆରମ୍ଭ କରିଛନ୍ତି

ଏଥିନେଇ ସମସ୍ତ ପ୍ରସ୍ତୁତି ସରିଛି ଏବଂ ନାଗରିକମାନେ ସେମାନେ ରହୁଥିବା ଦେଶର ରାଷ୍ଟ୍ରଦୃତ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି

ପ୍ରଥମ ସପ୍ତାହରେ ଅଧିକାଂଶ ବିମାନ ଗଲ୍କ ଦେଶରୁ ନାଗରିକମାନଙ୍କୁ ଆଶିବ ବୋଲି ଜଣାପଡ଼ିଛି ଇତିମଧ୍ୟରେ ନୌସେନା ନିଶ୍ଚିତ କରିଛି ଯେ ଏହାର ତିନିଟି ଜାହାଜ ଏହି ମିଶନରେ ମାଳଦ୍ୱୀପ ଏବଂ ୟୁଏଇର୍ ନାଗରିକମାନଙ୍କୁ ସ୍ପଦେଶକୁ ଆଶିବ ଆଇଏନ୍ଏସ୍ ଜଲାସ୍ପ ଏବଂ ଆଇଏନ୍ଏସ୍ ମଗରରେ ମାଳଦ୍ୱୀପରୁ ଭାରତୀୟମାନେ ଆସିବାକୁ ଥିବାବେଳେ ଆଇଏନ୍ଏସ୍ ସରଦୂଲ ଜରିଆରେ ଦୁବାଇରୁ ଭାରତୀୟମାନେ ଆସିବେ ଗଡ଼କରୀ ବସ୍ ଓ କାର୍ ଚାଳକଙ୍କ ସମସ୍ୟା ସଂପର୍କରେ ସରକାର ଅବଗତ ଅଛନ୍ତି ଏବଂ ତାହାକୁ ଦୂର କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ବସ୍ ଏବଂ କାର୍ ଚାଳକ ସଂଘକୁ ସମ୍ଘୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି ଯାତାୟାତ ବ୍ୟବସ୍ଥାର ପୁନଃ ଆରମ୍ଭ ହେଲେ ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଖୁବ୍ଶୀଘ୍ର ନିର୍ଦ୍ଧାରିତ ମାର୍ଗଦର୍ଶିକା ସହ ସାର୍ବଜନୀନ ଯାତାୟାତ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ଏହି ସମୟରେ ସାମାଜିକ ଦୂରତା ରକ୍ଷା କରିବା ତଥା ଅନ୍ୟାନ୍ୟ ସ୍କରକ୍ଷା ସଂପର୍କିତ ନିୟମାବଳୀକୁ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କରୋନା ସଂକ୍ରମଣ ଲାଗି ବିଶ୍ୱର ଅନେକ ନିବେଶକ ଚୀନରୁ ବିମୁଖ ହେବା ଭାରତ ପାଇଁ ଏକ ଭଲ ବାଶିଜ୍ୟିକ ସୁଯୋଗ ସୃଷ୍ଟି କରିଛି ବୋଲି ସେ ଆଶା ପ୍ରକାଶ କରିଛନ୍ତି

ମେଲ୍ ମାଧ୍ୟମରେ ନିଯୁକ୍ତିଦାତାମାନେ ସଂପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିଧିବଦ୍ଧ ସ୍ୱାକ୍ଷରିତ ଅନୁରୋଧପତ୍ରର ସ୍କାନ୍ କପି ପଠାଇ କର୍ମଚାରୀଙ୍କର ଇପିଏଫ୍ ରାଶି ଦାଖଲ କରିପାରିବେ

ଲକଡାଉନ ପରିସ୍ଥିତି ଯୋଗୁଁ ଇପିଏଫ୍ଓ ପୋର୍ଟାଲରେ ନିଯୁକ୍ତିଦାତା ତାଙ୍କର ଡିଜିଟାଲ୍ ସ୍ୱାକ୍ଷର କିମ୍ବା ଆଧାର ସଂଯୁକ୍ତ ଇ ସାଇନ୍ର ଉପଯୋଗ କରିବାରେ ସମ୍ମୁଖୀନ ହେଉଥିବା ସମସ୍ୟା ପରିପ୍ରେକ୍ଷୀରେ ଏହି ନିଷ୍ପଭି ନିଆଯାଇଛି